ଆର୍ମି ଏୟାର୍ ଡିଫେନ୍ ସେକ୍କର୍ର ଲେଫ୍ଟନାକ୍ଷ୍ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି

ମାନବ ଜାତିର ସ୍ବରକ୍ଷା ପାଇଁ ଆମକୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ସଂଗ୍ରାମ କରିବାକୁ ପଡ଼ିବ

ଜଗ ଭାଗିଦାରୀରୁ ଜନକଲ୍ୟାଶ ଏବଂ ଜନକଲ୍ୟାଶରୁ ଜଗକଲ୍ୟାଶ ଆଡ଼କୁ ଭାରତ ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତୀ କହିଛନ୍ତି

ବିଭିନ୍ ବିଷୟବସ୍ତୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାଣ୍ଣିବେ

ଟ୍ରିବ୍ୟୁନାଲ୍ ଶୁଣାଶି କରି କହିଛନ୍ତି ଉଭୟ ରାଜ୍ୟ ମଧରେ ବୈଷୟିକ ଟିମ୍ ଗଠନ କରାଯାଇ ସ୍ଥିତି ଅନୁଧ୍ଧାନ କରିବେ

ତେବେ ମଧ୍ଧାହ୍ବରେ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିଥିବା ଏସ୍ସିବି ଡାକ୍ତରଙ୍କ ସୂତ୍ରରୁ କଶାପଡ଼ିଛି

ଏପରିକି ଗତକାଲି ସୁଦ୍ଧା ଆର୍ଟିଓ ଏବଂ ହସ୍ୱିଟାଲ୍ରୁ ଶହେରୁ ଅଧିକ ଦଲାଲ୍ଙ୍କୁ ପୁଲିସ୍ ଗିରଫ କରିଛି